ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ସ୍ଥାନୀୟ ଉତ୍ପାଦ କିଣିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି

ପେଜାୱାର ମଠର ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କର ଆଜି ପରଲୋକ ହୋଇଯାଇଛି

କରିଛନ୍ତି

ପାଣିପାଗ ବିଭାଗ ପକ୍ଷରୁ ସେହି ଅଞ୍ଚଳରେ ରେଡ୍ ୱାର୍ଷ୍ଣିଂ ଜାରି କରାଯାଇଛି ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ଓ ଉନ୍ନତି କ୍ଷେତ୍ରରେ ଯୁବାବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ

ସେ ଆହୁରି ମଧ୍ୟ କହିଛନ୍ତି ଏମାନେ ଦେଶକୁ ଉନ୍ନତିର ଆଉ ଏକ ସୋପାନରେ ପହଞ୍ଚାଇବେ ବୋଲି ଏକ ଗର୍ବିତ ଦେଶ ଉତ୍ସୁକତାର ସହ ଅପେକ୍ଷା କରିଛି ସେ କହିଛନ୍ତି ଦେଶର ଆଧୁନିକୀକରଣରେ ଏହି ଯୁବାପିଢି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବର୍ତ୍ତମାନର ଯୁବାପିଢ଼ି ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ଏବଂ କିଛି ନୂଆ ଓ ଭିନ୍ନ କରିବାର ସ୍ୱପ୍ନ ଦେଖନ୍ତି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହି ପିଢ଼ିର ନିଜସ୍ୱ ଚିନ୍ତାଧାରା ରହିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେମାନେ ବ୍ୟବସ୍ଥାକୁ ପ୍ରଶଂସା କରନ୍ତି ଓ ଏହାକୁ ଅନୁସରଣ ମଧ୍ୟ କରନ୍ତି ସେ କହିଛନ୍ତି ଦେଶର ଯୁବାବର୍ଗ କୌଣସି ପ୍ରକାର ଅରାଜକତାକୁ ପସନ୍ଦ କରନ୍ତି ନାହିଁ ସେମାନେ ଶାସନରେ ଅସ୍ଥିରତାକୁ ଘୃଣା କରିବା ସହ ପ୍ରିୟାପୀତି ତୋଷଣ କାତିଆଣ ମନୋଭାବ ପକ୍ଷପାତିତା ଓ ଲିଙ୍ଗଗତ ବୈଷମ୍ୟତାକୁ ମଧ୍ୟ ବିରୋଧ କରିଥା'ନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ନୃତନ ପିଢ଼ି ହେଉଛି ନୃତନ ବ୍ୟବସ୍ଥା ନୃତନ ଶାସନ ନୃତନ ଯୁଗ ଓ ନୃତନ ଚିନ୍ତାଧାରାର ପ୍ରତିଫଳନ

ଏହି ଦିନ ଯୁବାବର୍ଗ ସେମାନଙ୍କର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ନିକ ଉପରେ ବିଶ୍ୱାସ ରଖି ସମ୍ମାନର ସହ ବଞ୍ଚବା ଦେଶର ପ୍ରତିଟି ନାଗରିକପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଉତ୍ପାଦକୁ ଲୋକେ କିଶିବାପାଇଁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଫୁଲପୁର ଜିଲ୍ଲାର ମହିଳାଙ୍କ ଉଦାହରଣ ଦେଇ ସେମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କୋତା ତିଆରି କୌଶଳ ଶିକ୍ଷାକରିବା ପରେ ଗ୍ରାମୀଣ ଆଜିବିକା ମିଶନ ସହାୟତାରେ ଏକ ଜୋତା ତିଆରି କାରଖାନା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିବା ବିଷୟ ଉଲ୍ଲେଖ କରିଛନ୍ତି ସେଠାକାର ସ୍ଥାନୀୟ ପୁଲିସ୍ ଓ ତାଙ୍କ ପରିବାର ସେହି ମହିଳା ଉଦ୍ୟୋଗୀମାନଙ୍କୁ ଉସାହିତ କରିବା ସକାଶେ ସ୍ୱୟଂ ସହାୟିକା ଗୋଷ୍ଠୀଦ୍ୱାରା ନିର୍ମିତ କୋତା କିଣୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଚ୍ଚନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ବିବେକାନନ୍ଦ ରକ୍ ମେମୋରିଆଲ୍ ପରିଦର୍ଶନ କରିଥିଲେ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଗୁଜରାଟ୍ର ରନ୍ ଅଫ୍ କଚ୍ଚଠାରେ ଅନୁଷ୍ଠିତ 'ଡେଜର୍ଟ ଫେଷିଭାଲ୍' ଉଦ୍ଘାଟନ ଉହବରେ ଯୋଗ ଦେଇଥିଲେ ସେ କହିଛନ୍ତି ଯେତେବେଳେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାରତର ଏଭଳି ଗ୍ରର୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପରିଦର୍ଶନ କରୁଛନ୍ତି ଏହା ଦେଶବାସୀଙ୍କୁ ଉସାହିତ କରୁଛି ଲୋକମାନେ ବହୁସଂଖ୍ୟାରେ ଏହିସବୁ ସ୍ଥାନଗୁଡ଼ିକୁ ପରିଦର୍ଶନ କରିବାକ୍ ଆହ୍ନାନ କରିଛନ୍ତି

ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସହ ମେଣ୍ଟ ସରକାର ଗଠନ କରିବ କଂଗ୍ରେସର ରାମେଶ୍ୱର ଓରାଓଁ ଏବଂ ଆଲମ୍ଗିର ଆଲମ୍ ମନ୍ତ୍ରୀଭାବେ ଶପଥ ନେବା ସମ୍ଭାବନା ରହିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସ ନେତା ରାହ୍ରଲ ଗାନ୍ଧି ଏବଂ ପଣ୍ଟିମବଙ୍ଗ ଦିଲ୍ଲୀ ମଧ୍ୟପ୍ରଦେଶ ଛତିଶଗଡ଼ ମହାରାଷ୍ଟ୍ର ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ଏହି ଶପଥଗ୍ରହଣ ଉତ୍ସବରେ ଯୋଗଦେବା କାର୍ଯ୍ୟସୂଚୀ ରହିଛି ଏନ୍ସିପି ମୁଖ୍ୟ ଶରଦ୍ ପାୱାର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ଏହି ଉହବରେ ଉପସ୍ଥିତ ରହିବେ

ଅମିତାଭ୍ ବଚନ ଆୱାଡ଼ୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଚଳଚ୍ଚିତ୍ର ଜଗତକୁ ନିଜର ଅବଦାନ ଲାଗି ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ

ଭାରତୀୟ ଚଳଚ୍ଚିତ୍ରର ବିକାଶ ଏବଂ ଅଭିବୃଦ୍ଧି ଦିଗରେ ନିଜର ସର୍ବଶ୍ରେଷ ଅବଦାନ ଲାଗି ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ

ନିଜର ଜନହିତକର କାର୍ଯ୍ୟପାଇଁ ପରିଚିତ ସ୍ୱାମିଜୀ ଗରିବମାନଙ୍କ ପାଇଁ ବହୁ ହଷ୍ଟେଲ୍ ଡାକ୍ତରଖାନା ଓ ସ୍କୁଲ୍ ପ୍ରତିଷ୍ଠା କରିଥିଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାସ୍ପା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ପୂର୍ବତନ ମନ୍ତ୍ରୀ ଉମାଭାରତୀ ପ୍ରମୁଖ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି

ଆକି ସନ୍ଧ୍ୟାରେ ତାଙ୍କ ମରଶରୀରକୁ ବେଙ୍ଗାଲୁରୁସ୍ଥିତ ପୂର୍୍ଣପ୍ରଗନା ବିଦ୍ୟାପୀଠ ପରିସରରେ ଥିବା ବୃନ୍ଦାବନଠାରେ ସମାଧ୍ ଦିଆଯିବ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ସ୍ୱାମିଜୀ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟରେ ଜଣେ ଜ୍ଞାନର ଦିଗ୍ଦର୍ଶକ ଭାବେ ସର୍ବଦା ଅମର ରହିବେ ସେ ଆହୁରି କହିଛନ୍ତି ସେବା ଓ ଆଧ୍ୟାତ୍ମିକବାଦର ଗନ୍ତାଘର ବିଶ୍ୱେଶ୍ ତୀର୍ଥ ସ୍ୱାମିକ୍ରୀ ସର୍ବଦା ସମାଜର ହିତପାଇଁ କାର୍ଯ୍ୟ କରୁଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମିଜୀଙ୍କଠାରୁ ସେ ଅନେକ କିଛି ଶିକ୍ଷା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ଗତ ଗୁରୁପୂର୍ଣ୍ଣିମାରେ ତାଙ୍କ ସହ ହୋଇଥିବା ସାକ୍ଷାତ୍ ସ୍କରଣୀୟ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି ଆସାମ ପୁଲିସ୍ ଆସାମ ପୁଲିସ୍ ଲୋକଙ୍କୁ ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ପ୍ରଚାର ନ କରିବାକୁ ଆହ୍ୱାନ କରିଛି ଗତକାଲି ଗୌହାଟୀଠାରେ ଆକାଶବାଣୀର ଏକ ସାକ୍ଷାତ୍କାର ଦେଇ ରାଜ୍ୟ ଅତିରିକ୍ତ ଡିକିପି ହର୍ମିତ୍ ସିଂ ଜୋର୍ ଦେଇ କହିଛନ୍ତି କୌରସି ବ୍ୟକ୍ତି ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ସମୟରେ ଆଇନର ସୀମା ଲଙ୍ଗନ କରିବା ଉଚିତ ନୁହେଁ

ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଗତକାଲି ଡେଲ୍ଫୁ ଦ୍ୱୀପର ଉତ୍ତର ଭାଗରୁ ଏହି ମହ୍ୟଜୀବୀମାନଙ୍କୁ ଅଟକ ରଖାଯାଇଥିଲା ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ସେମାନଙ୍କୁ ଜାଫ୍ନା ମସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ଗତବର୍ଷଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ପ୍ରଥମ ଥରପାଇଁ ଗିରଫ ହୋଇଥିବା ମହ୍ୟଜୀବୀମାନଙ୍କୁ ତିନି ବର୍ଷ ପାଇଁ ସଜା ଦିଆଯିବା ପରେ ଆବଶ୍ୟକ କୋର୍ଟ ନିର୍ଦ୍ଦେଶାନୁଯାୟୀ ସେମାନଙ୍କୁ ଖଲାସ କରିଦିଆଯିବ ଦୁଇ ଦେଶ ମଧ୍ୟରେ ମହ୍ୟଜୀବୀ ସମସ୍ୟାକୁ ନେଇ ବହୁ ଦିନ ଧରି ବିବାଦ ଲାଗିରହିଛି ଏବଂ ଏହାର ସମାଧାନ ପାଇଁ ଏକ ମିଳିତ କାର୍ଯ୍ୟକାରୀ ଦଳ ଗଠନ କରାଯାଇଛି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ଗତମାସରେ ତାଙ୍କ ଭାରତ ଗସ୍ତ ସମୟରେ ଶ୍ରୀଲଙ୍କା ହେଫାଜତ୍ରେ ଥିବା ସମସ୍ତ ବୋଟ୍କୁ ଛାଡ଼ିଦେବାକୁ ଘୋଷଣା କରିଥିଲେ ଏବଂ ଏନେଇ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା

ପାଣିପାଗ ବିଭଗା ପଞ୍ଜାବ ହରିୟାଣା ଦିଲ୍ଲୀ ରାଜସ୍ଥାନ ଉତ୍ତର ପ୍ରଦେଶ ଏବଂ ବିହାର ପାଇଁ ଆକି ରେଡ୍ ୱାର୍ଷ୍ଣିଂ ଜାରି କରିଛି ଏହି ଶୀତଲହରୀ ନ୍ତଆ ବର୍ଷ ପର୍ଯ୍ୟନ୍ତ କାରି ରହିବ ବୋଲି ପାଶିପାଗ ବିଭାଗ ଅନ୍ତମାନ କରିଛି ଘନ କୁହ୍ରଡ଼ି ଯୋଗୁଁ ଆକାଶ ରେଳ ଓ ସଡ଼କ ପଥରେ ଯାତ୍ରାୟତ ବାଧାପ୍ରାପ୍ତ ହୋଇଛି

ଜନ୍ମୁ କାଶ୍ମୀରର ଶ୍ରୀନଗରରେ ପାଇପ୍ ଲାଇନ୍ ଏବଂ ଡାଲ୍ ହ୍ରଦର କିଛି ଅଂଶରେ ବରଫ କମା ହୋଇଯାଇଛି

ନ୍ତଆବର୍ଷ ପୂର୍ବ ସନ୍ଧ୍ୟାରେ କାଶ୍ମୀରରେ ବର୍ଷା ଓ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି